ପିଏମ୍ ଡିଜିପି ଗୁଜରାଟର ନର୍ମଦା କ୍କିଲ୍ଲାରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟ୍ଠାରେ ରାଜ୍ୟ ପୁଲିସ୍ ଡିଜି ଓ ଆଇଜିମାନଙ୍କର ତିନିଦିନିଆ ସର୍ବଭାରତୀୟ ସମ୍ମିଳନୀ ଆକିଠାରୁ ଆରମ୍ଭ ହେଉଛି ଆସନ୍ତାକାଲିଠାରୁ ରାଜ୍ୟକୁ ଦୁଇଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଏହାଛଡ଼ା ଏହି ସମ୍ମିଳନୀରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଯୋଗଦେବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାମ୍ପୁ କାଶ୍ମୀରରେ ଜାରିଥିବା ସନ୍ତାସବାଦ କାର୍ଯ୍ୟକଳାପ ଓ ସୀମାପାର ଆତଙ୍କବାଦ ଏବଂ ଯୁବପୀଢ଼ିଙ୍କୁ କଠୋରବାଦ ଆଡ଼କୁ ଆକର୍ଷିତ କରିବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ପ୍ରାଧାନ୍ୟ ଦିଆଯିବ

ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ତାମିଲନାଡୁ ଏବଂ ପୁଡୁଚେରୀର ବୁଥ୍ସରୀୟ ଦଳୀୟ କର୍ମୀଙ୍କ ସହ କଥାବାର୍ତ୍ତା ସମୟରେ ଶ୍ରୀ ମୋଦି ଏହା କହିଛନ୍ତି ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଲୋକଙ୍କର ଅଧିକରୁ ଅଧିକ ନିକଟତର ହେବା ପାଇଁ ଶ୍ରୀ ମୋଦି ଦଳୀୟ କର୍ମୀମାନଙ୍କୁ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଗୃହ ନିର୍ମାଣଠାରୁ ସ୍ୱାସ୍ଥ୍ୟସେବା ଏବଂ ପରିମଳଠାରୁ ଦକ୍ଷତା ସମାଜର ପ୍ରତି ବର୍ଗ ଏବଂ ପ୍ରତି ବୟସର ନାଗରିକଙ୍କ ପାଇଁ ସରକାରଙ୍କର ଯୋଜନା ରହିଛି ମହିଳା ବରିଷ୍ଣ ନାଗରିକ ଯୁବବର୍ଗବୃତ୍ତିଧାରୀଙ୍କ ଭଳି ପ୍ରତି ବୟସ ଓ ବର୍ଗର ଲୋକଙ୍କ ନିକଟରେ ପହଞ୍ଚ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ କଲ୍ୟାଣମୂଳକ ଯୋଜନା ସଫପର୍କରେ ଅବଗତ କରାଇବା ଉପରେ ଶ୍ରୀ ମୋଦି ଗୁର୍ରତ୍ୱ ଆରୋପ କରିଛନ୍ତି

ଅଭିଯୁକ୍ତଙ୍କ ମଧ୍ୟରେ କେତେକ ସରକାରୀ ଅଧିକାରୀ ଏବଂ ମୁଖ୍ୟଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସହକର୍ମୀମାନେ ମଧ୍ୟ ଅନ୍ତର୍ଭୁକ୍ତ

ଜିଲ୍ଲା କଜ୍ ପୁନମ୍ ଏ ବାମ୍ବା ଏହି ମାମଲାରେ ଜଣେ ପ୍ରମୁଖ ସାକ୍ଷୀଙ୍କ ବୟାନ ରେକର୍ଡ କରିବାର କାର୍ଯ୍ୟକ୍ରମ ଥିବା ବେଳେ କୋର୍ଟରେ ହାଜର ହେବା ପାଇଁ କୁମାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ନାନାବତୀ କମିଶନର ସୁପାରିଶ୍କ୍ରମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ କୁମାରଙ୍କ ବିରୁଦ୍ଧରେ ଏ ସଂକ୍ରାନ୍ତ ଦ୍ୱିତୀୟ ମାମଲା ରୁଜୁ କରିଥିଲା

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ଶିଖ୍ମାନଙ୍କ ବିରୁଦ୍ଧରେ ଏକ ଅଭିଯାନକୁ ନେତୃତ୍ୱ ଦେଉଥିବା ସଂପର୍କରେ ଜଣେ ସାମ୍ବାଦିକଙ୍କ ଅଭିଯୋଗ ଉପରେ ମନ୍ତବ୍ୟ ଦେଇ ଶ୍ରୀ ଶାହା କହିଛନ୍ତି ସବୁ ମାମଲାର ଯଥାର୍ଥ ପରିସମାପ୍ତି ପାଇଁ ଏସ୍ଆଇଟି ସଂପର୍ଣ୍ଣ ରୂପେ ଦକ୍ଷ ଅଯୋଧ୍ୟା ମାମଲା ଉପରେ ଶ୍ରୀ ଶାହା କହିଛନ୍ତି ଏହା ଏକ ସତ୍ତାଧିକାର ମକଦ୍ଦମା ହୋଇଥିବାରୁ ଖୁବ୍ ଶୀଘ୍ର ଏହି ମାମଲାର ଫଏସଲା କରିବା ପାଇଁ ସରକାର କୋର୍ଟକୁ ଅନୁରୋଧ କରିଛନ୍ତି ତିନି ତଲାକ୍ ଉପରେ ବିଜେପି ଅଧ୍ୟକ୍ଷ କହିଛନ୍ତି ଏହି ବିଲ୍ ଏକ ସାମାଜିକ ସଂସ୍କାର ଏବଂ ଏହା ଏକ ଧାର୍ମିକ ପ୍ରସଙ୍ଗ ନୁହେଁ ସେ କହିଛନ୍ତି ଅନେକ ମୁସଲମାନ ରାଷ୍ଟ ତିନି ତଲାକକୁ ଅନୁମତି ପ୍ରଦାନ କରୁନାହାନ୍ତି ଏବଂ ବର୍ତ୍ତମାନ ବିରୋଧୀଦଳଗୁଡ଼ିକ ମୁସଲମାନ ମହିଳାମାନଙ୍କୁ ସହଯୋଗ କରୁଛନ୍ତି କି ନାହିଁ ତାହା ପ୍ରମାଣ କରିବାକୁ ପଡ଼ିବ

ସ୍ବଚନାଯୋଗ୍ୟ ଏହି ଘଟଣାରେ ଜଣେ ପୁଲିସ୍ ଇନ୍ପେକୁର ଓ ଜଣେ ସ୍ଥାନୀୟ ଗ୍ରାମବାସୀଙ୍କର ମୃତ୍ୟୁ ହୋଇଥିଲା

ମୂତ ଗ୍ରାମବାସୀଙ୍କର ଅବିଭାବକଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ହତ୍ୟାକାରୀକୁ ଖୁବ୍ ଶୀଘ୍ ଦଣ୍ଡିତ କରାଯିବ ଏବଂ ପୁଲିସ୍ ଏ ଦିଗରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର୍ ଛି

ଗତକାଲି ନ୍ତଆଦିଲ୍ଲୀଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଏ ସଂପର୍କରେ ସ୍ତଚନା ଦେଇ ଶୀ ଓରାମ କହିଛନ୍ତି ଏକଲବ୍ୟ ସ୍କୁଲ୍ଗ୍ରଡ଼ିକ ଦେଶରେ ଥିବା ନବୋଦୟ ବିଦ୍ୟାଳୟ ଡ଼ାଞ୍ଚାରେ ଶିକ୍ଷାଦାନ କରିବେ ଏହାଛଡ଼ା ସେଠାରେ ଦକ୍ଷତା ବିକାଶ ଏବଂ କ୍ରୀଡ଼ା ତାଲିମ ପ୍ରଦାନ କରାଯିବା ସହ ସ୍ଥାନୀୟ କଳା ଓ ସଂସ୍କୃତିକୁ ସଂରକ୍ଷିତ ରଖିବା ଦିଗରେ ମଧ୍ୟ ସ୍ପତନ୍ତ୍ର ବ୍ୟବସ୍ଥା କରାଯିବ

ସରକାର ଗଠନର ଦଶଦିନ ମଧ୍ୟରେ କୃଷିରଣ ଛାଡ଼ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରତି ଏହା ଦ୍ୱାରା ରକ୍ଷା କରାଯାଇପାରିଛି ବୋଲି ଶ୍ରୀ ଗେହଲଟ କହିଚ୍ଛନ୍ତି ସୁଷମା ଜିନ୍ନା ହାଉସ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ସରକାର ଦିଲ୍ଲୀର ହାଇଦ୍ରାବାଦ ହାଉସ୍ ଢ଼ାଞ୍ଚାରେ ମୁମ୍ବାଇର କିନ୍ନା ହାଉସ୍କୁ ବିକଶିତ କରିବା ପାଇଁ ଚିନ୍ତା କରୁଛନ୍ତି ମହାରାଷ୍ଟ୍ରର ବିଜେପି ବିଧାୟକ ମଙ୍ଗଲ ପ୍ରଭାତ ଲୋଧାଙ୍କ ନିକଟକୁ ଲେଖିଥିବା ଏକ ପତ୍ରରେ ଶ୍ରୀମତୀ ସ୍ୱରାଜ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସାଗରମୁଖୀ ଅଟ୍ଟାଳିକାର ମାଲିକାନା ପାଇବା ଦିଗରେ କାର୍ଯ୍ୟ କରୁଛି ଜିନ୍ନା ହାଉସ୍କୁ ଏକ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିବା ପାଇଁ ଶ୍ରୀ ଲୋଧା ଗତ ଅକ୍ଟୋବର ମାସରେ ମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଥିଲେ ଶ୍ରୀ ଲୋଧା ଗତକାଲି ସାମ୍ଭାଦିକମାନଙ୍କୁ କହିଛନ୍ତି ଏହା ଦ୍ୱାରା ବଙ୍ଗଳାର ସତ୍ତ୍ୱାଧିକାରକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇପାରିବ ୟୁଏସ୍ ସିରିଆ ସିରିଆରୁ ଯୁକ୍ତରାଷ୍ଟ୍ର ଆମେରିକା ନିଜର ସୈନ୍ୟବାହିନୀ ପ୍ରତ୍ୟାହାର କରିବା ଆରମ୍ଭ କରିଛି ଏ ସଂପର୍କରେ ଟ୍ୱିଟ୍ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେମାନେ ସିରିଆରେ ଇସ୍ଲାମିକ୍ ଷ୍ଟେଟ୍ ଗ୍ରପ୍କୁ ପରାସ୍ତ କରିଛନ୍ତି ରାଷ୍ଟ୍ରପତିଙ୍କ ଏହି ଟ୍ୱିଟ୍ ବାର୍ତ୍ତା ପରେ ସିରିଆରୁ ଯୁକ୍ତରାଷ୍ଟ୍ର ଆମେରିକା ନିଜର ସେନା ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ କରିଛି ବୋଲି ହ୍ପାଇଟ୍ ହାଉସ୍ ଘୋଷଣା କରିଛି

ମାତ୍ର ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ସେଠାରେ ସନ୍ତାସବାଦ କାର୍ଯ୍ୟଳାପକୁ ସଂପୂର୍ଣ୍ଣ ରୂପେ ପ୍ରତିହତ କରିପାରିଛି ଅନ୍ୟପକ୍ଷରେ ଆମେରିକାର ଆଇନ ପ୍ରଣେତାମାନେ ଟ୍ରମ୍ପ୍ ପ୍ରଶାସନର ଏଭଳି କାର୍ଯ୍ୟକୁ ନାପସନ୍ଦ କରିଥିବା ବେଳେ ଏହା ଏକ ତ୍ରଟିପୂର୍ଣ୍ଣ ନିଷ୍ପଭି ବୋଲି କହିଛନ୍ତି

ଆସାମ ସ୍କିମ୍ ଆସାମ ସରକାର ଚାଷୀମାନଙ୍କ ପାଇଁ ତିନୋଟି କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି